ଏଥିରେ ଜଙ୍ଙଲ ଓ ପରିବେଶ ମନ୍ତଶାଳୟର ନାଗପୁର ଆଞଳିକ କାର୍ଯ୍ୟାଳୟ ସରଜମିନ୍ ତଦନ୍ତ କରି ରିପୋର୍ଟ ଦେବାକୁ ଏନ୍ଜିଟି ନିର୍ଦ୍ଦେଶ ଦେଇଛନ୍ତି

ବୈଠକରେ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ଉ ବଳୀ ଉପରେ ନିଷ୍ବର୍ତି ନିଆଯିବ ବୋଲି ଜଣାପଡ଼ିଛି

ସେହି ସୂଚନା ଆଧାରରେ ରାକ୍ୟ ସରକାର ତାଲିକା ପ୍ରସ୍ତୁତ କରୁଛନ୍ତି